ଆକି ମନ୍ କୀ ବାତ୍ରେ ପ୍ରଧାନମନ୍ତ୍ରୀ ଜୀବନର ସମସ୍ତ କ୍ଷେତ୍ରରେ ନ୍ତନତା ଓ ଆଧୁନିକତା ଆଶିବାପାଇଁ ଆହ୍ୱାନ ଦେଇଛନ୍ତି

ଆକାଶବାଶୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତରେ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ ଆଗେଇ ଚାଲିଛି

ସେ କହିଛନ୍ତି ଏସବୁ ଭିତରେ ମଧ୍ୟ ସମସ୍ତେ କରୋନା ବିରୋଧୀ ମନ୍ତ 'ଦବାଇ ଭି କଡ଼ାଇ ଭି'କୁ ମନେ ରଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଗତବର୍ଷ ମାର୍ଚ୍ଚ ମାସରେ ଦେଶ ପ୍ରଥମ ଥରପାଇଁ ଜନତା କର୍ଫ୍ୟୁ ଶବ୍ଦ ଶୁଶିବାକୁ ପାଇଥିଲା ଏହା ଅନୁଶାସନର ଏକ ଅଦୂଶ୍ୟ ଉଦାହରଣ ଥିଲା ଯାହାକୁ ନେଇ ଆଗାମୀ ପିଢ଼ି ନିର୍ଣିତ ଭାବେ ଗର୍ବ ଅନୁଭବ କରିବ ଲୋକମାନେ ଥାଳି ବଙ୍ଗାଇ କରତାଳି ଦେଇ ଓ ଦୀପ ଜଳାଇ କରୋନା ଯୋଦ୍ଧାମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ଏହା ସେହି ଯୋଦ୍ଧାମାନଙ୍କ ମନୋବଳକୁ ବହୁଗୁଶିତ କରିଥିଲା ଏହି କରୋନା ଯୋଦ୍ଧାମାନେ ଦେଶର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିିିିତ କରିବାପାଇଁ ନିରନ୍ତର ଓ ନିଃସ୍କାର୍ଥପର ଭାବେ କାମ କରିଥିଲେ

'ଅମୃତ ମହୋହବ' ସମୟରେ ଦେଶକୁ ସଂଯୋଗ କରିବାପାଇଁ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନର ସ୍ୱାଧୀନତା ସଂଗ୍ରାମୀ ଏବଂ ଐତିହାସିକ ତଥା ସାଂସ୍କୃତିକ ଗୁରୁତ୍ୱ ସମ୍ପର୍କରେ ଜଣାଇବାପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି

ଏହି ଦିବସ ଏପରି ଏକ ସମୟରେ ପାଳିତ ହୋଇଥିଲା ଯେଉଁ ସମୟରେ ମହିଳା ଖେଳାଳିମାନେ ସେମାନଙ୍କ ନାମରେ ରେକର୍ଡ଼ ସ୍ଥାପନ କରିଥିଲେ ଓ ପଦକ ଜିତିଥିଲେ

ମିତାଲି ତାଙ୍କ ଦୁଇ ଦଶନ୍ଧିର କ୍ୟାରିୟର୍ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇପାରିଛନ୍ତି ତାଙ୍କ ସଫଳତାର କାହାଣୀ କେବଳ ମହିଳା କ୍ରିକେଟ୍ ଖେଳାଳି ନୁହେଁ ପୁରୁଷ କ୍ରିକେଟ୍ ଖେଳାଳିଙ୍କ ପାଇଁ ମଧ୍ୟ ଏକ ପ୍ରେରଣାର ଉହ

ନ୍ବତନ ଆରମ୍ଭର ଅର୍ଥ ନୃତନ ସମ୍ଭାବନା ନୃତନ ପ୍ରୟାସ ଶ୍ରୀ ମୋଦି କହିଛନ୍ତି ନୂତନ ପ୍ରୟାସର ଅର୍ଥ ହେଉଛି ନୂତନ ଶକ୍ତି ତେଣୁ ବିଭିନ୍ନ ରାଜ୍ୟରେ ନୃତନ ଆରମ୍ଭକୁ ଉତ୍ସବ ଭାବେ ପାଳନ କରାଯାଇଥାଏ ହୋଲି ଉଗାଡ଼ି ତାମିଲ୍ ପୁଥାଣ୍ଡୁ ଗୁଡ଼ିପଡ଼ିଓ୍ୱା ବିହୁ ନବରେହ୍ ପୋଇଲା ବୋଇଶାଖ୍ ବୈଶାଖୀ ବିଶୁ ନବରାତ୍ରୀ ରାମନବମୀ ଇଷ୍ଟର୍ ଓ ଆମ୍ବେଦ୍କର ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି

ସେ କହିଛନ୍ତି ପାରମ୍ପରିକ କୃଷି ସହିତ ନୃତନ ବିକ୍ସ ନୃତନ ଉଦ୍ଭାବନ ଅପଣେଇବା ସହ କୃଷକମାନଙ୍କର ଆୟ ବୃଦ୍ଧି କରିବାପାଇଁ କୃଷିକ୍ଷେତ୍ରରେ ନିଯୁକ୍ତିପାଇଁ ନୃତନ ସୁଯୋଗ ସ୍ପଷ୍ଟି କରାଯିବା ଆବଶ୍ୟକ

ଜାତିସଂଘ ଶାନ୍ତିସେନା କର୍ମଚାରୀଙ୍କୁ ଏହି ଟିକା ଦିଆଯିବ ଏହାର ଉପମହାସଚିବ ଭାରତ ପ୍ରତି କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଶାନ୍ତିସେନା କର୍ମଚାରୀଙ୍କ ପାଇଁ ଭାରତର ଏଭଳି ସହାୟତା ସେମାନଙ୍କ ଜୀବନକୁ ସୁରକ୍ଷା ଦେବା ସହ ମନୋବଳ ବୃଦ୍ଧି କରିବ

ହୋଲି ବସନ୍ତ ରତୁର ଆଗମନକୁ ସୂଚାଇଥାଏ ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ ଉହବ ପାଳନ କରାଯାଇଥାଏ

ଏସିଆ ମହାଦେଶରୁ ଆନ୍ତର୍ଜାତିକ ରେଞ୍ଜର୍ ପୁରସ୍କାର ହାସଲ କରିବା ଦିଗରେ ସେ ଏକମାତ୍ର ଭାରତୀୟ ହୋଇଥିବାରୁ ଶ୍ରୀ ଜାବ୍ଡେକର ତାଙ୍କୁ ଶୁଭେଛା କ୍ରଣାଇଛନ୍ତି